ଯଦି ଏହି ସମୟ ମଧ୍ୟରେ ଶି୍ରସଂସ୍ରା ଜଳ ବ୍ୟବହାର ନ କରନ୍ତି ତେବେ ଅବଧି ଶେଷ ହେବାର ତିନିମାସ ପୁର୍ବରୁ ପୁନଃ ଆବେଦନ କରିବା ପାଇଁ କୁହାଯାଇଛି

ଏହି କାର୍ଯ୍ୟକ୍ରମରେ ବିଧାୟକ କେ ନାରାୟଶ ରାଓ ଯୋଗଦେଇ ଏହି ଆଇନଦ୍ୱାରା ଦେଶ ବାହାରେ ଧାର୍ମିକ ଉପ୍ପୀଡ଼ନର ଶିକାର ହେଉଥିବା ଲୋକମାନେ କିପରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ

ବିଜେପିର ଗୋଷାଶୀ ବ୍ଲକ୍ ମଖଳ ସଭାପତି ଜି ଶ୍ରୀଧର ନାଇଡୁଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଷିତ ହୋଇଥିଲା

ଏହି ଆଇନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବୁଝାଇବା ସହ ଅଯଥା ଅପପ୍ରଚାରରୁ ଦୂରେଇ ରହିବାପାଇଁ ପରାମର୍ଶ ଦିଆଯାଇଛି

ଛତିଶଗଡ଼ର ସୁକ୍ମା ପ୍ରଥମ ସ୍ଚାନରେ ଥିବାବେଳେ ଆସାମର ଉଦଳଗିରି ଦ୍ୱିତୀୟ ସ୍ଥାନରେ ଏବଂ ଓଡ଼ିଶାର ନବରଙ୍ଙପୁର ତୃତୀୟ ସ୍ଥାନରେ ରହିଛି

କୋଶାର୍କକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ୍ କରିବାପାଇଁ ଏହିସବୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି

ଏଥିରେ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତୀ ଏବଂ ସଚିବମାନେ ଯୋଗଦେବେ

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କାରି ସ୍ଚନା ଅନୁସାରେ ଆଜି ସୁନ୍ଦରଗଡ଼ ସମ୍ଭଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷାର ସମ୍ଭାବନା ରହିଛି

ଅନ୍ୟପକ୍ଷରେ ଦକ୍ଷିଣ ଏବଂ ଉଉର ଓଡ଼ିଶାର କେତେକ ସ୍ସାନରେ ଘନକୁହୁଡ଼ି ନେଇ ପାଶିପାଗ ବିଭାଗ ପକ୍ଷର୍ ୟେଲୋ ୱାର୍ଖିଂ ଜାରି କରାଯାଇଛି